କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହାପରକୁ ଦିଲ୍ଲୀ ଓ ତାମିଲନାଡୁ ରହିଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା କୋଭିଡ୍ ସଫକ୍ରମଣ ହେବା ଦିନଠାରୁ ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନ୍ଦମତି ଦେଉଛି

ଏହି ବୀମା ଯୋଚ୍ଚନାରେ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚକୁ ବହନ କରାଯିବ ଆଇଆର୍ଡିଏଆଇ କହିଛି ଏଥିପାଇଁ ଏହା ଏକ ସାଧାରଣ କୋଭିଡ୍ ଭିଭିକ ବୀମା ବ୍ୟବସ୍ଥା ପ୍ରସ୍ତୁତ କରିଛି ଯେଉଁଥିରେ ବୀମାଧାରୀମାନଙ୍କ ମୌଳିକ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତାଗୁଡ଼ିକର ପୂରଣ ହୋଇପାରିବ

ଆଇଆର୍ଡିଏ କହିଛି ଏହି ବୀମା ପଲିସିରେ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ଲୋକଙ୍କର ଯଦି ସ୍ପାସ୍ଥ୍ୟାବସ୍ଥା ଖରାପ ହୁଏ ତା'ହେଲେ ତାଙ୍କୁ ଚିକିତ୍ସା ସମୟର ଖର୍ଚ୍ଚ ମିଳିପାରିବ

ଏଥିପାଇଁ ଜଣେ ଡାକ୍ତରଙ୍କଠାରୁ ଘର ମଧ୍ୟରେ ରହି ଚିକିତ୍ସା ହେବା ଲାଗି ଅନୁମତିପତ୍ର ଦେବାକୁ ପଡ଼ିବ

ମନ୍ତ୍ରଣାଳୟ କହିଛି ଚଳିତ ଖରିଫ ରତ୍ରରେ ଫସଲ ବିହନ ବୁଣା ସନ୍ତୋଷଜନକ ରହିଛି

ଏକ ଟ୍ପିଟ୍ କରି ଶ୍ରୀ ମୋଦୀ ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବା ପାଇଁ ନିବେଦନ କରିଛନ୍ତି

ମନକି ବାତ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ

ତା୍ଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକରେ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ବନ୍ୟା ସମୟରେ ଧନଜୀବନ କ୍ଷୟକ୍ଷତିକୁ କମ୍ କରିବା ଲକ୍ଷ୍ୟରେ ଏନ୍ଡିଏମ୍ଏ ଏଭଳି ପଦକ୍ଷେପ ନେଇଛି ଆକାଶବାଣୀ ସମ୍ବାଦ ସହ ଏକ ସାକ୍ଷାତକାରରେ ଏନ୍ଡିଏମ୍ଏ ସଦସ୍ୟ କମଳକିଶୋର ଲୋକମାନଙ୍କୁ ବନ୍ୟା ପୂର୍ବରୁ ସେମାନଙ୍କର ମୋବାଇଲ୍ ଫୋନ୍ ଚାର୍ଜ କରି ରଖିବାସର୍ବଦା ରେଡିଓ ଓ ଟେଲିଭିଜନ ସମ୍ଭାଦକୁ ଦେଖିବା ଓ ଦୈନିକ ସମ୍ଭାଦପତ୍ରଗୁଡ଼ିକୁ ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରାଥମିକ ଚିକିତ୍ସା ସରଞ୍ଜାମ ଏବଂ ଝାଡ଼ା ରୋଗ ଔଷଧ ସମେତ ଅନ୍ୟାନ୍ୟ ଔଷଧପତ୍ର ଜରୁରୀକାଳୀନ ଆବଶ୍ୟକତା ପାଇଁ ସାଇତି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ବନ୍ୟା ସମୟରେ ଲୋକମାନେ ବନ୍ୟାକଳ ମଧ୍ୟ ଦେଇ ଯିବାକୁ ଏଡ଼ାଇବା ଉଚିତ ଓ ବିଶେଷକରି ବିଦ୍ୟୁତଖୁଣ୍ଟ ଓ ଉଚ୍ଚକ୍ଷମତାସଂପନ୍ନ ବିଦ୍ୟୁତ ଲାଇନଗୁଡ଼ିକଠାରୁ ଦୂରରେ ରହିବା ଆବଶ୍ୟକ ଲୋକମାନେ ଏହି ସମୟରେ ସଦ୍ୟ ରନ୍ଧାଯାଇଥିବା ଖାଦ୍ୟ ଖାଇବା ଉଚିତ କିମ୍ବା ପୁଡ଼ିଆରେ ଉପଲବ୍ଧ ଶୁଖିଲା ଖାଦ୍ୟ ଖାଇବା ଆବଶ୍ୟକ ବନ୍ୟାଜଳରେ ଭିଜିଯାଇଥିବା କୌଣସି ଖାଦ୍ୟ ନ ଖାଇବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଓ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରିବାକୁ କହିଚ୍ଚନ୍ତି ଭିପି ଆର୍କିଟେକ୍ଚର ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଭବିଷ୍ୟତର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ଧ୍ୟାନରେ ରଖି ଦେଶରେ ପରିବେଶ ଉପଯୋଗୀ ସ୍ଥାପତ୍ୟ ଓ ଡିଜାଇନ୍ ଆପଣେଇବା ପାଇଁ ଆହ୍ୱାନ ଦେଇଛନ୍ତି ଭାରତୀୟ ସ୍ଥୁପତି ପ୍ରତିଷ୍ଠାନ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ନାଇଡୁ ଏହା କହିଛନ୍ତି ସ୍ଥପତିମାନେ ସେମାନଙ୍କର ଡିକାଇନ୍ରେ ପରିବର୍ତ୍ତନ ଆଣି କୋଭିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପି ସଂକ୍ରମଣ ଯୋଗୁଁ ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବାକୁ ଶ୍ରୀ ନାଇଡୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ସ୍ଥୁପତି ଓ ନିର୍ମାଣ ଢ଼ାଞ୍ଚା ସହ ସଂପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କୁ ଏକାଠି ହୋଇ ସାଂପ୍ରତିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ଏହା ହେଲେ ଭବିଷ୍ୟତରେ ଏଭଳି ବିପଦଗୁଡ଼ିକର ସହଜରେ ମୁକାବିଲା କରାଯାଇ ପାରିବ ଉପରାଷ୍ଟ୍ରପତି କହିଛନ୍ତି ଅଟ୍ଟାଳିକାଗୁଡ଼ିକୁ ଏଭଳି ଭାବେ ନିର୍ମାଣ କରାଯିବା ଉଚିତ ଯେପରି ସେଗୁଡ଼ିକ ମଧ୍ୟକୁ ମୁକ୍ତ ବାୟୁ ଓ ଆଲୋକ ପ୍ରବେଶ କରିପାରୁଥିବ ଓ ବାୟୁ ଚଳାଚଳ ସହଜ ହେଉଥିବ ସେ କହିଛନ୍ତି ଆଧୁନିକ ନିର୍ମାଣ ଢାଞ୍ଚା କେବଳ ଆଶ୍ରୟ ଦେବା ଓ ସୁରକ୍ଷା ଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ ଏଗୁଡ଼ିକରେ ଆରାମ ଓ ଅଧିକ ସୁବିଧାମାନ ରହିବା ଆବଶ୍ୟକ